ନେତୃତ୍ୱ ନେଇଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡ ରାଞ୍ଚରୁ ଯୋଗ ଦିବସ ପାଳନ ପାଇଁ ଦେଶର ନେତୃତ୍ୱ ନେଇଛନ୍ତି ରାଞ୍ଚର ପ୍ରଭାତତାରା ପଡ଼ିଆରେ ଆଜି ମୁଖ୍ୟ ଯୋଗ ଉହବ ଆୟୋଜିତ ହୋଇଥିଲା ସେଠାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକ ସହିତ ଯୋଗର ମିଶ୍ରଣ ପାଇଁ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ

ସେ କହିଛନ୍ତି ବର୍ତ୍ତମାନର ପରିବର୍ତ୍ତନଶୀଳ ଯୁଗରେ ରୋଗରୁ ସୁରକ୍ଷାପାଇଁ ଆରୋଗ୍ୟ ଉପରେ ଗୁରୁତ୍ୱାରେପ କରାଯିବା ଉଚିତ ଶ୍ରୀ ମୋଦି କହିଛନ୍ତି ଯୋଗ ହେଉଛି ଏକ ବିଷୟ ଓ ଉତ୍ସର୍ଗ ଏଣୁ ଜଣେ ବ୍ୟକ୍ତି ଏହାକୁ ସାରାଜୀବନ ପାଳନ କରିବାର ଆବଶ୍ୟକତା ରହିଛି ଆଧୁନିକ ଯୋଗକୁ ଗ୍ରାମାଞ୍ଚଳ ଓ ଜନଜାତିବହୁଳ ଅଞ୍ଚଳରେ ପ୍ରସାର କରିବାପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଯୋଗଦ୍ୱାରା ଗରିବ ଲୋକମାନେ ରୋଗରୁ ମୁକ୍ତି ପାଇବା ସହିତ ସ୍ୱଚ୍ଚଳ ହୋଇପାରିବେ

ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି ଗୁଜରାଟ ଲାଇଫ୍ ମିଶନ୍ର ସ୍ୱାମୀ ରାଜଶ୍ରୀ ମୁନୀ ଇଟାଲୀର ଶ୍ରୀମତୀ ଆକ୍ଟୋନିଏଟା ରୋଜୀ ମୁଙ୍ଗେର୍ ସ୍ଥିତ ବିହାର ସ୍କୁଲ୍ ଅଫ୍ ଯୋଗ ଏବଂ ଜାପାନ୍ର ଜାପାନ୍ ଯୋଗ ନିକେତନକୁ ଏଇ ପୁରସ୍କାର ଦିଆଯିବ ଦ୍ୱିତୀୟ ଆନ୍ତର୍କାତିକ ଯୋଗଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଗଡ଼ଠାରେ ଏହି ପୁରସ୍କାର ଦେବାଲାଗି ଘୋଷଣା କରିଥିଲେ ଓଭରାଲ୍ ଦିଲ୍ଲୀ ଯୋଗ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଉଛି ରାଷ୍ଟପତି ରାମନାଥ କୋବିନ୍ଦ ରାଷ୍ଟପତି ଭବନରେ ଆୟୋଜିତ ଯୋଗ ଉତ୍ସବରେ ଯୋଗ ଦେଇ କହିଛନ୍ତି ଯୋଗ ହେଉଛି ମାନବ ସଭ୍ୟତା ପାଇଁ ଭାରତର ଉପହାର ଏବଂ ସୁସ୍ଥ ଜୀବନ ଯାପନ ତଥା ମନ ଓ ଶରୀର ମଧ୍ୟରେ ସମତୂଲତା ରକ୍ଷା କରିବାପାଇଁ ଚାବିକାଠି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡି ଲାଲ୍କିଲ୍ଲାଠାରେ ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ଯୋଗ ଉତ୍ସବରେ ଯୋଗ ଦେଇଥିଲାବେଳେ ଲୋକସଭା ବାଚସ୍କତି ଓମ୍ ବିର୍ଲା ପାର୍ଲାମେଣ୍ଟ ପରିସରରେ ଆୟୋଜିତ ଯୋଗ ଉହବରେ ସାଂସଦମାନଙ୍କ ଗହଶରେ ଉପସ୍ଥିତ ଥିଲେ

ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆୟୋଜିତ ଯୋଗ ଉସବରେ ଯୋଗ ଦେଇଛନ୍ତି ଓଡ଼ିଶା ଉତ୍ତର ପ୍ରଦେଶ ଆସାମ ତାମିଲ୍ନାଡ଼ୁ ଗୁଜରାଟ୍ ମହାରାଷ୍ଟ୍ର ହିମାଚଳ ପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ ସମେତ ବାଂଲାଦେଶ ରାଜଧାନୀ ଢାକାଠାରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଛି

ଷୋଡ଼ଶ ଲୋକସଭା ଭଙ୍ଗ ହୋଇଯିବା କାରଣରୁ ରାଜ୍ୟସଭାରେ ପଡ଼ିରହିଥିବା ଏହି ବିଲ୍ ଅକାମୀ ହୋଇଛି

ଏଫ୍ଏମ୍ ପ୍ରି ବଜେଟ୍ ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି ବର୍ତ୍ତମାନ ସେ ନୂଆଦିଲ୍ଲୀରେ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା କରୁଛନ୍ତି ଇପ୍ସିତ ଲକ୍ଷ୍ୟ ହାସଲ କରିବାପାଇଁ ତାଙ୍କ ତରଫରୁ ସବୁ ପ୍ରକାରର ସହଯୋଗ କରିବାପାଇଁ ଶ୍ରୀମତୀ ସୀତାରମଣ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିମିଶି କାମ ନ କଲେ କୌଣସି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ ଅର୍ଥମନ୍ତ୍ରୀ କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧିର ଦିଗ ନିର୍ଦ୍ଧାରଣ କରିବା ହେଉଛି କେନ୍ଦ୍ର ସରକାରଙ୍କ ଦାୟିତ୍ୱ ଏବଂ ଏହାକୁ ରୂପାୟନ କରିବା ହେଉଛି ରାଜ୍ୟମାନଙ୍କର ଦାୟିତ୍ୱ ଶ୍ରୀମତୀ ସୀତାରମଣ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ରାଜ୍ୟମାନଙ୍କୁ ଯଥେଷ୍ଟ ପାର୍ଷି ଯୋଗାଇ ଦିଆଯାଉଛି

ପୂର୍ବରୁ ସେ ଅର୍ଥନୀତିଜ୍ଞ ମୌଳିକଢାଞ୍ଚା କୃଷି ଗ୍ରାମ୍ୟ ଉନ୍ନୟନ ସାମାଜିକ ଅର୍ଥନୈତିକ ଓ ପୁଞ୍ଜିବଜାର କ୍ଷେତ୍ରର ପ୍ରତିନିଧିକ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା କରିଛନ୍ତି

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଏହି ନିଷ୍ପଭିଦ୍ୱାରା ଭାରତରେ ବୁଡ଼ାଜାହାଜ ନିର୍ମାଣ କ୍ଷମତା ଓ ସ୍ୱଦେଶୀ ଡିଜାଇନ୍ କ୍ଷେତ୍ରକୁ ପ୍ରୋସାହନ ମିଳିବ ଓଡ଼ିଶା ସାଇକ୍ଲୋନ୍ ସେଣ୍ଟ୍ରାଲ୍ ଟିମ୍ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରଳୟ ସୃଷ୍ଟି କରିଥିବା ଫନୀ ଝଡ଼ବାତ୍ୟାଦ୍ୱାରା କ୍ଷୟକ୍ଷତି ଆକଳନ କରିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଚାରି ଜଣିଆ ସଦସ୍ୟ ବିଶିଷ୍ଟ ଏକ ଆନ୍ତଃ ମନ୍ତିସ୍ତରୀୟ କେନ୍ଦ୍ରୀୟ ଦଳ ଓଡ଼ିଶା ଆସୁଛନ୍ତି

ତା'ପରେ ଏହି ଦଳ ରାଜ୍ୟର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ଭୁବନେଶ୍ୱରରେ ଆଲୋଚନା କରିବ ଓଡ଼ିଶା ଗସ୍ତ ସାରି ଏହି କେନ୍ଦ୍ରୀୟ ଦଳ ତାଙ୍କର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ

ଅଧିକାଂଶ ମୃତକ କୁଲୁ ଜିଲ୍ଲାର ଆଖପାଖ ଗାଁର ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି

କ୍ଷମତାଠାରୁ ଅଧିକ ଯାତ୍ରୀ ଓ ଚାଳକଙ୍କର ବେପର୍ୱା ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଦୁର୍ଘଟଣା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମାଜିଷ୍ଟ୍ରେଟ୍ସରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜାବଡେକର କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ପଥୁରିଆ ଜଙ୍ଗଲ ଜମି ଓ ପାହାଡ଼ତଳିଆ ଅଞ୍ଚଳରେ ବାଉଁଶ ଗଛ ଏବଂ ଔଷଧିୟ ବୃକ୍ଷ ଲଗାଇବାପାଇଁ ସବୁ ରାଜ୍ୟମାନଙ୍କ ଚିଠି ଲେଖାଯାଇଛି ଲୋକସଭାରେ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ଶ୍ରୀ ଜାବଡେକର କହିଛନ୍ତି ନିମ ଅଶ୍ୱତ୍ଥ ଓ ବରଗଛ ଆଦି ଲଗାଇବାପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ସେ କହିଛନ୍ତି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରଗୁଡ଼ିକୁ ସ୍କାର୍ଟ ପରିସରରେ ପରିଣତ କରିବାପାଇଁ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନିଆଯାଇଛି

ଜଷ୍ଟିସ୍ ଦୀପକ୍ ଗୁପ୍ତା ଓ ସ୍ୱର୍ଯ୍ୟ କାନ୍ତ୍କ ଅବସରକାଳୀନ ଖଖପୀଠ ଭାରତୀୟ ଶିକ୍ଷା ବିକାଶ ସମାଜ ପକ୍ଷର୍ତ ଆଗତ ଆବେଦନକୁ ଖାରଜ କରିଦେଇଛନ୍ତି

ନୂଆଦିଲ୍ଲୀର ପାଲମ୍ ବିମାନଘାଟିଠାରେ ସେମାନଙ୍କ ମରଶରୀରରେ ସେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି

ତେବେ ଏପର୍ଯ୍ୟନ୍ତ ସେହି ଦେଶଗୁଡ଼ିକର୍ତ କୌଣସି ଜବାବ ମିଳି ନାହିଁ ସେହି ଦେଶଗୁଡ଼ିକ ସହ ଏ ବିଷୟରେ ଯୋଗାଯୋଗ ରକ୍ଷା କରାଯିବାକୁ ବୈଦେଶିକ ମନ୍ତ୍ରଣାଳୟ ଜଣାଇଛି

ଆଜି ଲିଡ୍ସ୍ଠାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ ଆସନ୍ତାକାଲି ସାଉଥମ୍ପ୍ଟନ୍ଠାରେ ଭାରତ ଆଫଗାନିସ୍ତାନକୁ ଭେଟିବ